ଏ ନେଇ ଟିବିଟ୍ କରି ସୂଚନା ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ଯୁଗ୍କ ସଚିବ ଉଷା ପାଢୀ

ସେ 'ଯାଯାବର' ନାମରେ ପରିଚିତ ଥିଲେ

ଆକାଶବାଣୀ ଏବଂ ଦୂରଦର୍ଶନରେ ତାଙ୍କର ଅନେକ ନାଟକ ଏବଂ ଗୀତ ପ୍ରଚାରିତ ହୋଇଛି

ଚଢ଼ାଉ ସମୟରେ ବିଭିନ୍ନ ସ୍ଥାନରୁ ସ୍ଥାବର ଅସ୍ଥାବର ସମ୍ମଉ ଭିଜିଲାନ୍ ହାତରେ ଲାଗିଛି ଯାହାର ଆନ୍ତମାନିକ ମିଲ୍ୟ କୋଟିଏର୍ ଅଧିକ ହେବ ବୋଲି ଆକଳନ କରାଯାଉଛି

ପାଣିପାଗ ସାରା ଓଡ଼ିଶାରେ ପ୍ରବଳ ଶୀତ ଲହରୀ କାରି ରହିଛି

ଏଭଳି କି କେତେକ ସ୍ତାନରେ ତୁଷାରପାତ ମଧ୍ଧ ହୋଇଥିବା ସ୍ଚନା ମିଳିଛି